ସେମାନଙ୍କ ମଧ୍ୟରେ ବିଦେଶ ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଜାନ୍ଗୁ କାଶ୍ମୀର ରାଜ୍ୟପାଳ ଜିସି ମୁର୍ମୁ ଇସା ଫାଉଣ୍ଡେସନ ପ୍ରତିଷ୍ଠାତା ସଦ୍ଗୁରୁ ଶ୍ରୀଶ୍ରୀ ରବିଶଙ୍କର ବ୍ରିଟେନ୍ ବିଦେଶ ସଚିବ ଡୋମିନିକ୍ ରାଓ ଏବଂ ଗୃହ ସଚିବ ପ୍ରୀତି ପଟେଲ ପ୍ରମୁଖ ଅଂଶ ଗ୍ରହଣ କରୁଥିବା ବେଳେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ୍ ଜଷ୍ଟର୍ ମଧ୍ୟ ଭାଗ ନେବେ ଏଥିରେ ମଧୁ ନଟରାଜନଙ୍କ ଦ୍ୱାରା ଅଭିନୀତ ଆତ୍ମନର୍ଭର ଭାରତ ପ୍ରଦର୍ଶିତ ହେବ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଗରିବ କଲ୍ୟାଣ ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମକ୍ତ କ୍ୟାାବିନେଟ୍ ସ୍ୱୀକୃତି ମିଳିଛି

ଗତ ପହିଲା ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନୁ ଯୋଜନା ଲାଗୁ ହୋଇଛି

କ୍ୟାବିନେଟ୍ ମଧ୍ୟ କେନ୍ଦ୍ରୀୟ ସେକ୍ଟର ଯୋଜନା କୃଷି ମୌଳିକ ଢାଞ୍ଚା ପାଖି ନାମକ ଏକ ସର୍ବଭାରତୀୟ ନୂଆ ଯୋଜନାକୁ ଅନୁମୋଦନ କରିଛି ଅମଳ ପରବର୍ତ୍ତୀ ମୌଳିକ ଢାଞ୍ଚା ପରିଚାଳନା ଓ ଗୋଷୀ ଫାର୍ମିଂ ପାଇଁ ବିଭିନ୍ନ ପ୍ରକଳ୍ପରେ ପୁଞ୍ଜିନିବେଶ ଲାଗି ଏହି ଯେଜାନାରେ ଅଳ୍ପ ସୁଧହାରରେ ମଧ୍ୟମ ଓ ଦୀର୍ଘ ମିଆଦି ରଣ ଦିଆଯିବ

ଏହି ଋଣ ପ୍ରାଥମିକ କୃଷି ରଣ ସମିତି ମାର୍କେଟିଂ ସମବାୟ ସମିତି କୃଷକ ଉତ୍ପାଦନକାରୀ ସଙ୍ଗଠନ ସ୍ୱୟଂ ସହାୟକ ଗୋଷ୍ଠୀ କୃଷକ ଷ୍ଟାର୍ଟ ଅପ୍ କମ୍ପାନୀ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକୁ ଦିଆଯିବ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓରିଏକ୍କାଲ ବୀମା କମ୍ପାନି ନ୍ୟାସନାଲ୍ ଇନ୍ସରାନ୍ସ କମ୍ପାନି ଓ ୟୁନାଇଟେଡ୍ ଇଣ୍ଡିଆ ବୀମା କମ୍ପାନିକୁ ଏହି ସୁବିଧା ଦିଆଯିବ

ଏହି ପୁଞ୍ଜି ଆବଶ୍ଚନ ଫଳରେ ତିନୋଟିଯାକ ରାଷ୍ଟ୍ରାୟତ୍ତ କମ୍ପାନି ସେମାନଙ୍କର ଆର୍ଥିକ ଦୂଢ଼ତା ହାସଲ କରିପାରିବେ ବୋଲି କୁହାଯାଇଛି

ଏ ସଫପର୍କିତ ଏକ ପ୍ରସ୍ତାବ ଗତକାଲି କେନ୍ଦ୍ର କ୍ୟାବିନେଟ୍ର ମଫ୍ଟୁରୀ ଲାଭ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହି ସହାୟତା ଯୋଗାଇ ଦିଆଯିବ

ସିବିଡିଟି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଏବଂ କେନ୍ଦ୍ରୀୟ ପ୍ରତିଭୂତି ବିନିମୟ ବୋର୍ଡ ସେବି ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଅର୍ଥମନ୍ତ୍ରଶାଳୟ କହିଛି ଏହି ତଥ୍ୟ ଆଦାନ ପ୍ରଦାନ ପ୍ରକ୍ରିୟା ନିୟମିତ ଏବଂ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ପରିଚାଳିତ ହେବ ବୋଲି କ୍ଷଣାପଡ଼ିଛି ଅନ୍ୟପକ୍ଷରେ ଏହି ଦୁଇ ସଂସ୍ଥା ଆବଶ୍ୟକତା ଆଧାରରେ ବିଭିନ୍ନ ନିୟମ ଅନୁଯାୟୀ ବିଶେଷ ତଥ୍ୟ ଆଦାନ ପ୍ରଦାନ କରିବେ ଅର୍ଥମନ୍ତ୍ରଣାଳୟ କହିଛି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦିନଠାରୁ ଏହା ଲାଗୁ କରାଯାଇଛି ଏହି ବ୍ୟବସ୍ଥାର ସରଳୀକରଣ କରିବା ଉଦ୍ଦେଶ୍ୟରେ ଡାଟା ଏକ୍ସଚେଞ୍ଜ ଷ୍ଟିଅରିଙ୍ଗ୍ ଗ୍ରୁପ୍ ଗଠନ କରାଯାଇଛି ଏବଂ ସେହି ଗ୍ରୁପ୍ ବିଭିନ୍ନ ସମୟରେ ଏହି କ୍ଷେତ୍ରରେ ଅଧିକ ପାରଙ୍ଗମତା ହାସଲ ଲାଗି ପରାମର୍ଶ ଦେବ

ଏହି ଲକଡାଉନ କାଳରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ ଏହି ସମୟ ମଧ୍ୟରେ କୌଣସି ପରିବହନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟ କରିବ ନାହିଁ

ଲକଡାଉନ ଆଦେଶ ମ୍ରତାବକ ଲୋକମାନଙ୍କ ଭିଡ଼ କମାଇବା ପାଇଁ ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀ ଓ ପୂଜାର୍ଚ୍ଚନା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ଓଡ଼ିଶା କରୋନା ଓଡ଼ିଶାରେ କରୋନା ସଂକ୍ରମଣ ଗତ ଦୁଇସପ୍ତାହ ଧରି ଅଧିକ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ଗତକାଲି ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି

ରାଜ୍ୟର ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ଆଜିଠାରୁ କୌଣସି ଟ୍ରେନ୍ ରହଣି କରିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି କରୋନା ଭୂତାଣୁର ବ୍ୟାପକ ସଂକ୍ରମଣକୁ ଦୂଷ୍ଟିରେ ରଖି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପଭି ବଳବତ୍ତର ରହିବ

ଫଳରେ ରାଜ୍ୟ ସରକାର ବିଭିନ୍ନ ବିଭାଗ ତ୍ୱରିତ ଏବଂ ଉନ୍ନତ କନସେବା ବିତରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି

ଏହି ସେବାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଜମିଜମା ବ୍ୟବହାର ବ୍ୟବସ୍ଥା ପରିଦର୍ଶକ ପାସ୍ ପରିଚାଳନା ବ୍ୟବସ୍ଥା ଓଡ଼ିଶା ଭବନ ପରିଚାଳନା ବ୍ୟବସ୍ଥା ରାଜ୍ୟ ଅତିଥି ଭବନ ପରିଚାଳନା ବ୍ୟବସ୍ଥା ମାନବ ସମ୍ଭଳ ପରିଚାଳନା ବ୍ୟବସ୍ଥା ଏଚ୍ଆର୍ଏମ୍ଏସ୍ ମୋବାଇଲ୍ ଆପ୍ ମୋକଦ୍ଦମା ପରିଚାଳନା ବ୍ୟବସ୍ଥା ଏବଂ ଓଆର୍ଟିପିଏସ୍ଏ ଅନ୍ଲାଇନ ବ୍ୟବସ୍ଥା ରହିଛି